ପିଏମ୍ ସପ୍କିପର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ କରୋନା ସଂକ୍ରମଣ ବିରୁଦ୍ଧରେ ଚାଲିଥିବା ସଂଗ୍ରାମରେ ବିକ୍ରେତାମାନଙ୍କର ଭୂମିକାକୁ ଭୂୟସୀ ପ୍ରଶଂସା କରିଛନ୍ତି ସେ କହିଛନ୍ତି ଲକଡାଉନ ସମୟରେ କ୍ଷୁଦ୍ର ବ୍ୟବସାୟୀ ଏବଂ ବିକ୍ରେତାମାନେ ସାମାଜିକ ଦୂରତା ରକ୍ଷା କରିବା ଦିଗରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ସହିତ ଜନସାଧାରଣଙ୍କ ଆବଶ୍ୟକତା ପୂରଣ କରିଥାନ୍ତି ଏ ନେଇ ପ୍ରଧାନମନ୍ତ୍ରୀ ଅନେକଗୁଡ଼ିଏ ଟ୍ୱିଟ୍ରେ ଦେଶରେ ଲକଡାଉନ ବ୍ୟବସ୍ଥା ସଫ୍ର୍ଣ୍ଣ ସଫଳ ହୋଇଥିବା କହିଛନ୍ତି ସୂଚନାଯୋଗ୍ୟ ଦୁଇଟି ପର୍ଯ୍ୟାୟରେ କରୋନା ସଫକ୍ରମଣ ରୋକିବା ନିମନ୍ତେ ଲାଗୁ କରାଯାଇଥିବା ଲକଡାଉନ ବ୍ୟବସ୍ଥାରେ ଲୋକମାନଙ୍କର ଆବଶ୍ୟକତାକୁ ଚାହିଁ କ୍ଷୁଦ୍ରବ୍ୟବସାୟୀ ଏବଂ ବିକ୍ରେତାମାନେ ଯଥାସମ୍ଭବ ସେମାନଙ୍କ ଦାୟିତ୍ୱ ନିର୍ବାହ କରୁଛନ୍ତି ପିଏମ୍ କୋଭିଡ୍ ନାଇଣ୍ଟିନ୍ କରୋନା ଭୂତାଣୁ ଜାତି ଧର୍ମ ବର୍ଣ୍ଣ ସଂପ୍ରଦାୟ ଭାଷା କିୟା ସୀମାରେଖା ବିଚାରକୁ ନେଇ ସଂକ୍ରମଣ କରେନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ସେ କହିଛନ୍ତି ଭାରତ ଭଳି ଦେଶରେ ଏକତା ଏବଂ ଭାଇଚାରା ଏସବୁକୁ ବିଚାରକୁ ନେଇ କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ପ୍ରଚେଷ୍ଟା ଜାରି ରଖିଛି ଲିଙ୍କ୍ଡ୍ ଇନ୍ରେ ଏକ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି ଯେ ଇତିହାସରେ ଏଭଳି ସମୟ ଆସିଥିଲା ଯେତେବେଳେ ଦେଶ ଏବଂ ସମାଜ ଉଭୟ ଉଭୟଙ୍କର ବିରୋଧୀ ହୋଇଥିଲେ କିନ୍ତୁ ଆଜିର ବିଶ୍ୱରେ ସମସ୍ତେ ଏକସ୍ୱରରେ କରୋନା ବିରୋଧରେ ସଂଗ୍ରାମ କରୁଛନ୍ତି ସେ କହିଛନ୍ତି ବିଶ୍ୱର ଭବିଷ୍ୟତ ଏହି ଐକ୍ୟବଦ୍ଧ ସଂଗ୍ରାମକୁ ମନେରଖିବ ଏହି ମର୍ମରେ ପ୍ରଧାନମନ୍ତ୍ରୀ କହିଛନ୍ତି ଆଜି ସାରା ବିଶ୍ୱ ପାଇଁ ଭାରତ ଉଦାହରଣ ପାଲଟିଛି ଏବଂ ଦେଶରେ ଘଟୁଥିବା ପ୍ରତ୍ୟେକଟି ପରିବର୍ତ୍ତନ ସାରା ବିଶ୍ୱକୁ ଦିଗ୍ଦର୍ଶନ ଦେଉଛି ଏହା କେବଳ ଭାରତ ପାଇଁ ନୁହେଁ ବରଂ ମାନବଜାତି ପାଇଁ ଏକ ସକାରାତ୍ମକ ପରିବର୍ତ୍ତନ ଆଶିପାରିଛି କରୋନା ଭାଇରସ୍ କର୍ମମୟ ଜୀବନରେ ଆଶିଥିବା ପରିବର୍ତ୍ତନ ବିଷୟ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଏବେ ଘର କାର୍ଯ୍ୟାଳୟ ପାଲଟିଛି ଏବଂ ଇକ୍ଷରନେଟ୍ ସଂପର୍କର ନୂଆ ମାଧ୍ୟମ ହୋଇପାରିଛି କରୋନା ପରବର୍ତ୍ତୀ ବିଶ୍ୱରେ ଭାରତ ଆଧୁନିକ ଯୋଗାଣ କ୍ଷେତ୍ରରେ ନୂଆ ସଂକଳ୍ପ ନେଇ ଆସିବ ବୋଲି ସେ କହିଛନ୍ତି

ବିଭିନ୍ନ ରାଷ୍ଟ୍ରକୁ ହାଇଡ୍ରୋକ୍ସି କ୍ଲୋରୋକୁଇନ୍ ଯୋଗାଇଦେବାର ପ୍ରତିବଦ୍ଧତାକୁ ହର୍ଷବର୍ଦ୍ଧନ ଦୋହରାଇଛନ୍ତି ସେ କହିଛନ୍ତି ବିଶ୍ୱ ସହଯୋଗୀଙ୍କ ସହ ମିଳିତଭାବେ କୋଭିଡ ନାଇଷ୍ଟିନ୍ ଟୀକା ପ୍ରସ୍ତୁତ କରିବା ଲାଗି ଭାରତ କାର୍ଯ୍ୟ କରୁଛି ଏହି ସଂକ୍ରମଣକୁ ରୋକିବା ଲାଗି ଭାରତ ସମୟୋପଯୋଗୀ ପଦକ୍ଷେପ ନେଇଛି ଏବଂ ସଫଳତାର ସହ ଏହାର ମୁକାବିଲା କରିପାରିଛି ବୋଲି ସେ କହିଚ୍ଛନ୍ତି

ବିଶ୍ୱସ୍ତରରେ କରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି

ଓଡ଼ିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଅପରିବର୍ତ୍ତିତ ରହିଛି

ପୂର୍ବରୁ ଏହି ସଂକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିଲା

ଏହାଛଡ଼ା ସମସ୍ତ ଆର୍ଥକ ସଂସ୍ଥା ଓ ସ୍ୱାସ୍ଥ୍ୟସେବା କ୍ଷେତ୍ର ସହିତ କଡ଼ିତ ପ୍ରତିଷ୍ଠାନଗୁଡ଼ିକ ସମ୍ପର୍ଷଭାବେ କାର୍ଯ୍ୟକ୍ଷମ ରହିବେ ସେହିଭଳି ଇଲେକ୍ଟ୍ରିସିଆନ୍ ଆଇଟି ମରାମତି କାରିଗର ପାଇପ୍ ମିସ୍ତ୍ରି ମୋଟର ମେକାନିକ୍ ଓ କାଠ କାରିଗର ଆଦି କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା ହୋଇ ନ ଥିବା ଅଞ୍ଚଳରେ ସେମାନଙ୍କର ସେବା ପ୍ରଦାନ କରିପାରିବେ ଯେଉଁ ଗୃହ ନିର୍ମାଣ ପ୍ରକଳ୍ପ ନିକଟରେ ଶ୍ରମିକ ମହକୁଦ୍ ଅଛନ୍ତି ଏବଂ ବାହାରୁ ଶ୍ରମିକ ମଗେଇବାର ଆବଶ୍ୟକତା ନାହିଁ ସେହିସବୁ ପୌରସଂସ୍ଥା ଓ ପୌରନିଗମ ଅଞ୍ଚଳରେ ଗୃହ ନିର୍ମାଣ କାର୍ଯ୍ୟ ଚାଲୁ କରିବାପାଇଁ ମଧ୍ୟ ଏହି ନିୟମାବଳୀରେ ଉଲ୍ଲେଖ କରାଯାଇଛି ଏହାଛଡ଼ା ମେଡିକାଲ ଓ ପ୍ରାଣୀ ଚିକିତ୍ସା ତଥା ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟ କରିବା ଭଳି ଜରୁରୀ ସେବା ପାଇଁ ବ୍ୟକ୍ତିଗତ ଯାନ ବ୍ୟବହାର ପାଇଁ ମଧ୍ୟ ଅନୁମତି ପ୍ରଦାନ କରାଯାଇଛି କୋରିୟର୍ ସେବା ଶୀତଳଭଣ୍ଡାର ବେସରକାରୀ ନିରାପତ୍ତା ସେବା ଏବଂ ଲକ୍ଡାଉନ୍ ଯୋଗୁଁ ଅଟକି ଯାଇଥିବା ଲୋକମାନଙ୍କୁ ଆଶ୍ରୟ ଦେବା ନିମନ୍ତେ ହୋଟେଲ୍ ଚାଲୁ ରଖିବାପାଇଁ ମଧ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି

ସେ କହିଛନ୍ତି ପୂର୍ବରୁ ଘୋଷଣା କରାଯାଇଥିବା ଶିଳ୍ପାଞ୍ଚଳ ଓ ନିର୍ମାଣ କାର୍ଯ୍ୟ ଯଥାରୀତି ଚାଲୁ ରହିବ ସେହି କ୍ଷେତ୍ରରେ ସାମାଜିକ ଦୂରତା ରକ୍ଷା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି ସେହିପରି ଗହମ ମଣ୍ଡିଗୁଡ଼ିକୁ ଯେଭଳି କରୋନାମୁକ୍ତ ରହିବ ସେନେଇ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି

ଏହି ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତରଣ ଦ୍ୱାରା ହିତାଧିକାରୀମାନଙ୍କୁ କୌଣସି ମଧ୍ୟସ୍ଥତା ନଥାଇ ଲାଭ ମିଳିପାରିଛି

ଏଥିମଧ୍ୟରେ ପିଏମ୍ କିଷାନ ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ରହିଛି

କେନ୍ଦ୍ର ସରକାର କେତେକ କ୍ଷେତ୍ରରେ ଆଜିଠାରୁ କୋହଳ ଘୋଷଣା କରିଥିଲେ ମଧ୍ୟ ତାହା ତେଲଙ୍ଗାନାରେ କାର୍ଯ୍ୟକାରୀ ହେବ ନାହିଁ ବୋଲି ସେଠାକାର ରାଜ୍ୟ ସରକାର କହିଛନ୍ତି ଗତକାଲି କ୍ୟାବିନେଟ୍ ବେଠକ ପରେ ମୁଖ୍ୟମନ୍ତ୍ରୀ କେଚନ୍ଦ୍ରଶେଖର ରାଓ ଏହି ଘୋଷଣା କରିଛନ୍ତି

ଯୁଗ୍ମସଚିବ ଏବଂ ତଦ୍ଦୁର୍ଦ୍ଧ୍ୱ ପାହ୍ୟାର ଅଧିକାରୀମାନଙ୍କୁ କାର୍ଯ୍ୟାଳୟକୁ ଆସିବାକୁ କୁହାଯାଇଥିବା ବେଳେ ଅନ୍ୟମାନେ ରୋଟେସନ୍ ଆଧାରରେ ଅଫିସ ଆସିବେ ଉଭୟ ସଚିବାଳୟ ପକ୍ଷରୁ ଏ ନେଇ ପୃଥକ ନିର୍ଦ୍ଦେଶନାମା ଜାରି କରାଯାଇଛି ତେବେ କାର୍ଯ୍ୟକ୍ଷେତ୍ରରେ ସାମାଜିକ ଦୂରତ୍ପକୁ କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି କୋଭିଡ୍ ନାଇଷ୍ଟିନ୍ ପରିପ୍ରେକ୍ଷୀରେ ଗତ ମାର୍ଚ୍ଚ ମାସ ଶେଷ ସପ୍ତାହରୁ ଉଭୟ ଲୋକସଭା ଏବଂ ରାଜ୍ୟସଭା କାର୍ଯ୍ୟାଳୟ ବନ୍ଦ ରହିଥିଲା